ଗତକାଲି ଫୋନିର ତାଣ୍ଡବ ଲୀଳା ପରେ ଆଜି ସକାଳେ ସେହି ସବୁ ଅଞ୍ଞଳଗୁଡ଼ିକ ଖାଁ ଖାଁ ଲାଗୁଛି

ଫୋନିର ପବନ ମାଡ଼ରେ ପୁରୀ ଉପକୂଳ ଏବଂ ସହରରେ ବହୁ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା ସେହିପରି ଏକାଧିକ ବିଦ୍ୟୁତ୍ଖୁଣ୍ଣ ମଧ୍ୟ ଉପୁଡ଼ି ପଡ଼ିଛି

ରାଜଧାନୀର ରାଜରାସ୍ତାରେ ଗଛଗୁଡ଼ିକ ଉପୁଡ଼ି ପଡ଼ିବା ଯୋଗୁଁ ଗମନାଗମନ ବେଶ୍ ବାଧାପ୍ରାପ୍ତ ହୋଇଥିଲା ଆଜି ମଧ୍ୟାହ୍ବ ପର୍ଯ୍ୟନ୍ତ ରାକଧାନୀର ବିଭିନ୍ତ ରାସ୍ତାରେ ଗମନାଗମନ ସ୍ୱାଭାବିକ ହୋଇନଥିବା ସୂଚନା ମିଳିଛି

ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁକ୍କି ଉପୁଡ଼ି ରାସ୍ତା ଅବରୋଧ ହୋଇଛି

ଏଠାରେ ଥିବା କେତେଗୁଡ଼ିଏ ଗ୍ୟାଲେରିର ବେଶ୍ କ୍ଷତି ହୋଇଛି ବାରବାଟୀ ପଡ଼ିଆରେ ଭଙ୍ଗାକାଚ ଓ ଗଛ ଡାଳ ପଡ଼ିରହିଛି

ସକାଳୁ ବିଭିନୁ ସାହିରେ ଥିବା ନଳକ୍ପରେ ପାଶି ପାଇଁ ଲୋକଙ୍କର ଲମ୍ୟା ଧାଡ଼ି ଦେଖିବାକ୍ ମିଳିଥିଲା ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ଉଚ୍ଚସ୍ରାନରେ ରଖାଯାଇଛି ରିଲିଫ୍ ଯୋଗାଇ ଦିଆଯାଉଛି

ଫକୀର ମୋହନ କଲେକର ଉଭୟ ପାର୍ଶ୍ୱ ରାସ୍ତାରେ ଭାଙ୍ଗିପଡ଼ିଥିବା ଗଛଗୁଡ଼ିକୁ ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷର୍ ସଫା କରାଯାଉଛି

ବିତ୍ୟୁତ୍ ସରବରାହ ଓ ଜଳ ଯୋଗାଶ ବନ୍ଦ ରହିଛି

ଫନି ପ୍ରଭାବରେ ବଡ଼ବଡ଼ ଗଛ ଟେଲିଫୋନ୍ ଓ ବିଦ୍ୟୁତ୍ ଖୁଣ୍ ଉପୁଡ଼ି ପଡ଼ିଛି ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବନ୍ଦ ରହିଛି

ବ୍ୟାପକ ଗଛ ଉପୁଡି ପଡିଛି ଏନଡିଆରଏଫ ଓ ଓଡ୍ରାଫ ଟିମ ସହାୟତାରେ ଯୁଦ୍ଧ କାଳୀନ ଭିତିରେ ରାସ୍ତା ଅବରୋଧ କରିଥିବା ଗଛ ଗୁଡିକୁ ରାସ୍ତାରୁ ହଟାଯାଉଛି ଫୋନିର ପ୍ରଭାବରେ ଯାଜପୁର ଜିଲ୍ଲାରେ ମୋଟ ଚାରିଜଣଙ୍କର ମୃତ୍ୟୁ ଘଟିଛି

ବାତ୍ୟା ବେଳେ ଆସନ ପ୍ରସବାଙ୍କ ହସ୍ବିଟାଲ୍ରେ ଭର୍ତି କରାଯାଇଥିଲା

ଆଜି ସନ୍ଧ୍ୟାରେ ଏହି ସ୍ୱତନ୍ତ ଟ୍ରେନ୍ ଭୁବନେଶ୍ୱର ଛାଡ଼ିବ ଓ ଆସନ୍ତା ସୋମବାର ମଧ୍ୟାହ୍ବରେ ବାଙ୍ଗାଲୁରୁରେ ପହଞ୍ଚିବ

ଫନି ପ୍ରଭାବିତ ଅଞଳଗୁଡ଼ିକରେ ମୋବାଇଲ୍ ଓ ଇକ୍କରନେଟ୍ ସେବା ବାଧାପ୍ରାପ୍ତ ହୋଇଛି

ଆସୋସିଏସନ୍ ଗତ ମଙ୍ଗଳବାର ଦିନ ଏହି ନିଷେଧାଦେଶ ଜାରି କରିଥିଲା

ଏହାକୁ ଜବାନମାନେ ଜବତ କରିଥିବା ଇନନ୍ଦେପେକୂର ଶ୍ରୀ ସିଂ ପ୍ରକାଶ କରିବା ସହ ଏହା ବିଏସଏଫ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି

ଦୁଇଜଣଙ୍କ ମଧ୍ୟରୁ ଓଳମା ଗ୍ରାମର ଜଣେ ଯୁବକ ଫଣସ୍ୱନ୍ଦର ସାଗରଙ୍କ ଘଟଣାସ୍ସୁଳରେ ମୃତ୍ଧ୍ ହୋଇଥିବାବେଳେ ଗାଡ଼ି ଡ୍ରାଇଭର ସୁରେଶ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ଆମପାଣିରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି